ମହାରାଷ୍ଟ୍ରର ମରାଠାୱାଡ଼ା ଅଞ୍ଚଳ ସହ ସୋଲାପୁରକୁ ଯୋଗାଯୋଗ ସ୍ଥାପନରେ ଏହା ସାହାଯ୍ୟ କରିବ

ସାଧାରଣ ବର୍ଗର ଅର୍ଥନୈତିକ ଅନଗ୍ରସର ଶ୍ରେଣୀର ପ୍ରାର୍ଥୀମାନଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଓ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପାଇଁ ସୁବିଧା ପ୍ରଦାନ ଏହି ବିଲ୍ର ଲକ୍ଷ୍ୟ

ପୂର୍ବରୁ ବିଲ୍କୁ ଆଗତ କରି ଶ୍ରୀ ଗେହେଲତ୍ କହିଥିଲେ ଅନୁସୂଚୀତ କାତି ଉପଜାତି ଓ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ଥିବା ସଂରକ୍ଷଣକୁ ସୁରକ୍ଷିତ ରଖି ଏହି ସଂରକ୍ଷଣ ଯୋଗାଇ ଦିଆଯିବ ବିତର୍କ ଆରମ୍ଭ କରି କଟ୍ରେସର କେଭି ଥୋମାସ୍ କହିଥିଲେ ଏହି ବିଲ୍କୁ ତାଙ୍କ ପାର୍ଟି ସମର୍ଥନ କରୁଛି କିନ୍ତୁ ଯେଉଁଭଳି ଭାବେ ଏହି ବିଲ୍ ଉପସ୍କାପନ କରାଯାଇଛି ସେଥିରେ ସରକାରଙ୍କ ନିଷ୍ଣା ପ୍ରତି ଅନେକ ପ୍ରଶ୍ରବାଚୀ ଉଠିଛି ବିତର୍କରେ ଅଂଶଗ୍ରହଣ କରି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ସମସ୍ତଙ୍କୁ ସମାନ ସୁଯୋଗ ଦେବା ପାଇଁ ଏହା ଏକ ପଦକ୍ଷେପ ଏବଂ ଏହି ବିଲ୍ 'ସବ୍ କା ସାଥ୍ ସବ୍କା ବିକାଶ'କୁ ନିଶ୍ଚିତ କରିବ ଏଲ୍ଜେପି ଟିଏମ୍ସି ଶିବସେନା ବିଜେଡ଼ି ସିପିଆଇଏମ୍ କେଡିୟୁ ଓ ଅପ୍ନା ଦଳ ବିଲ୍କୁ ସମର୍ଥନ କରିଥିଲେ ବିଲ୍ ପାସ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ଇତିହାସରେ ଏହା ଏକ ଐତିହାସିକ ମୁହୂର୍ତ୍ତ ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ସମାଜର ସବୁବର୍ଗର ଲୋକମାନଙ୍କୁ ନ୍ୟାୟ ପ୍ରଦାନକୁ ନିଶ୍ଚିତ କରିବା ପାଇଁ ଫଳପ୍ରଦ ପଦକ୍ଷେପ ଗ୍ରହଣ ଦିଗରେ ଏହି ବିଲ୍ ଦ୍ୱାରା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ସମସ୍ତଙ୍କର ବିକାଶ ପାଇଁ ସରକାର ଦେଇଥିବା ପ୍ରତିଶ୍ରତିର ଏହା ଅଂଶ ବୋଲି ଦର୍ଶାଇ ବିଲ୍କୁ ସମର୍ଥନ କରିଥିବା ସମସ୍ତ ଦଳଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ସ୍ମୁତି ଇରାନୀ ହର୍ଷବର୍ଦ୍ଧନ ଓ ବିଜେପି ସଭାପତି ଅମିତ୍ ଶାହା ବିଲ୍ ପାସ୍ ହୋଇଥିବାରୁ ଏହାକୁ ସ୍ୱାଗତ କରିଛନ୍ତି

ପ୍ରତିରକ୍ଷା ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁସାରେ ସୀମା ସେପଟରୁ ପାକିସ୍ତାନୀ ସୈନ୍ୟମାନେ ଗୁଲ୍ପୁର୍ ସେକ୍ଟରର ଖରି କର୍ମରା ଆବାସିକ ଅଞ୍ଚଳକୁ ଲକ୍ଷ୍ୟ କରି ପ୍ରବଳ ଗୁଳିଗୋଳା ବର୍ଷଣ କରିଥିଲେ ସେମାନେ ଭାରତୀୟ ଆଗୁଆ ଘାଟିଗୁଡ଼ିକ ଉପରକୁ ପ୍ରବଳ ଗୁଳିଗୋଳା ବର୍ଷଣ କରିଥିଲେ

ଭାରତ ପଟରୁ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ ଗତକାଲି ମଧ୍ୟ ପାକିସ୍ତାନୀ ସୈନ୍ୟମାନେ ସେହି ଅଞ୍ଚଳରେ ଅସ୍ତ୍ରବିରତି ଲଂଘନ କରିଥିଲେ ଇଏଏମ୍ ରାଇସିନା ଡାଏଲଗ୍ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଆଞ୍ଚଳିକ ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଭାରତର ପ୍ରତିଶ୍ରତିବଦ୍ଧତା କାଏମ ରହିଛି ସେ କହିଛନ୍ତି ଅମିମାଂସିତ ସୀମା ପ୍ରସଙ୍ଗର ସମାଧାନ ଦ୍ୱିପକ୍ଷୀୟ କଥାବାର୍ତ୍ତା ମାଧ୍ୟମରେ ଓ ହିଂସାମୁକ୍ତ ଏକ ବାତାବରଣ ମଧ୍ୟରେ ହୋଇପାରିବ ବୋଲି ଭାରତ ସର୍ବଦା କହିଆସ୍କୁଛି ଚତ୍ର୍ଥ ରାଇସିନା ଡାଏଲଗ୍ରେ ଉଦ୍ବୋଧନ ଦେଇ ଶ୍ରୀମତୀ ସ୍ୱରାଜ କହିଛନ୍ତି ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତାକୁ ବଜାୟ ରଖିବାରେ ଭାରତ ସର୍ବଦା ସକ୍ରିୟ ଭୂମିକା ଗ୍ରହଣ କରିଆସୁଛି ସେ କହିଛନ୍ତି ପରିବର୍ତ୍ତନ ଭାରତ ପାଇଁ କେବଳ ଏକ ଜାତୀୟ କାର୍ଯ୍ୟସୂଚୀ ନୁହେଁ ଏହା ଏକ ଆନ୍ତର୍ଜାତିକ ଲକ୍ଷ୍ୟ ସନ୍ତାସବାଦକୁ ସବୁଠୁ ଭୟଙ୍କର ଚ୍ୟାଲେଞ୍ଜ୍ ଭାବେ ବର୍ଣ୍ଣନା କରି ଶ୍ରୀମତୀ ସ୍ୱରାଜ କହିଛନ୍ତି ସନ୍ତାସବାଦକୁ ପ୍ରତ୍ୟାଖ୍ୟାନ କରିବା ଓ ଯେଉଁମାନେ ଏହାକୁ ବ୍ୟବହାର କରୁଛନ୍ତି ସେମାନଙ୍କୁ ଏକଘରିଆ କରିବା ପାଇଁ ସମୟ ଆସିଛି ସେ କହିଛନ୍ତି ଦିନ ଥିଲା ଯେତେବେଳେ ଭାରତ କେବଳ ସନ୍ତାସବାଦ ଉପରେ କହୁଥିଲା

ଦିଲ୍ଲୀରେ ଏକ ଆଲୋଚନାରେ ଅଂଶଗ୍ରହଣ କରି ସେ କହିଛନ୍ତି ସନ୍ତାସବାଦ ଏକ ନୂଆ ଧରଣର ଯୁଦ୍ଧରେ ପରିଣତ ହୋଇଛି ଓ ଦୁର୍ବଳ ଦେଶମାନେ ଅନ୍ୟ ଦେଶଗୁଡ଼ିକ ଉପରେ ଚାପ ପକାଇବା ପାଇଁ ଏହାକୁ ସେମାନଙ୍କର ରାଷ୍ଟ୍ରନୀତିରେ ପରିଣତ କରିଚ୍ଛନ୍ତି ପାଟ୍ନା ଏଚ୍ସି ବିହାରର ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଆଜୀବନ ସରକାରୀ ବଙ୍ଗଳା ବର୍ଷନ ହେବା ବିଷୟକୁ ବିଚାରକୁ ନେଇ ପାଟ୍ନା ହାଇକୋର୍ଟ ଆଜି ସେମାନଙ୍କୁ ନୋଟିସ୍ ଜାରି କରିଛନ୍ତି ମୁଖ୍ୟବିଚାରପତି ଏପି ଶାହା ଓ ଜଷ୍ଟିସ୍ ଅଞ୍ଜନା ମିଶ୍ରଙ୍କୁ ନେଇ ଗଠିତ ଖଶ୍ଚପୀଠ ସେମାନଙ୍କୁ ମିଳିଥିବା ବଙ୍ଗଳାଗୁଡ଼ିକୁ କାହିଁକି ଫେରାଇ ନିଆଯିବ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ନୋଟିସ୍ ପଠାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସତୀଶ କୁମାର ସିଂ ଡକ୍ର ଜଗନ୍ନାଥ ମିଶ୍ର ଜିତନ୍ ରାମ୍ ମାଂଝି ରାବିଡ଼ି ଦେବୀ ଲାଲୁପ୍ରସାଦ ଯାଦବ ଓ ମୁଖ୍ୟମନ୍ତ୍ରୀ ନୀତିଶକୁମାରଙ୍କୁ ଆଜୀବନ ସରକାରୀ ବଙ୍ଗଳା ବଣ୍ଟନ କରାଯାଇଛି

ଉତ୍ତର କନ୍ନଡ ଜିଲ୍ଲାର ଏହି ମସ୍ୟଜୀବୀମାନେ ସେମାନଙ୍କର ଡଙ୍ଗାରେ ସଂଯୁକ୍ତ ଆରବ ଏମିରେଟସ୍ ଆସୁଛନ୍ତି

ଉତ୍ତର କନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ମସ୍ୟଜୀବୀମାନଙ୍କୁ ମୁକ୍ତ କରିବା ପାଇଁ ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଅନୁରୋଧ କରାଯାଇଥିଲା ଇଣ୍ଡିଆ ଇରାନ୍ ଇରାନ୍ର ସିସ୍ତାନ ବାଲୁଚିସ୍ତାନ ପ୍ରଦେଶରେ ନିର୍ମାଣ ହୋଇଥିବା ଚବାହାର ବନ୍ଦର ସମ୍ପର୍ଶ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଭାରତ ଆଶା ରଖିଛି ଭାରତ ଗସ୍ତରେ ଆସିଥିବା ଇରାନ୍ ବୈଦେଶିକ ମନ୍ତ୍ରୀ ଜାଭଦ୍ ଜରିଫ୍ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରିଙ୍କୁ ଗତକାଲି ନୂଆଦିଲ୍ଲୀରେ ସାକ୍ଷାତ କରିଥିଲେ ଏହି ବୈଠକ ପରେ ଶ୍ରୀ ଗଡ଼କରୀ ସାମ୍ଭାଦିକମାନଙ୍କୁ କହିଛନ୍ତି ଶୀ ଜରିଫ୍ଙ୍କ ସହ ଚବାହାର ବନ୍ଦର ସଂକ୍ରାନ୍ତରେ ତାଙ୍କର ଆଲୋଚନା ହୋଇଛି ଏବଂ ଏହି ବନ୍ଦରକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଉଭୟ ଦେଶ ଜୋରସୋର୍ରେ ଉଦ୍ୟମ ଚଳାଇଛନ୍ତି ଶ୍ରୀ ଜରିଫ୍ କହିଛନ୍ତି ଚବାହାର ଅଞ୍ଚଳରେ ଭାରତ ପେଟୋ ରସାୟନ ଓ ସାର ଆଦି କ୍ଷେତ୍ରେ ପୁଞ୍ଜିନିବେଶ କରିବା ପାଇଁ ବିବେଚନା କରିବା ଉଚିତ୍ ଶ୍ରୀ ଜରିଫ୍ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହଙ୍କ ସହ ଭାରତ ଇରାନ୍ ବ୍ୟବସାୟ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଛନ୍ତି ବିବିଧ ପ୍ରକାରର ବାଶିଜ୍ୟ ଓ ଅର୍ଥନୈତିକ ସହଯୋଗ ବୃଦ୍ଧି କରିବା ପାଇଁ ଆଲୋଚନାଚକ୍ରରେ ଯୋଗଦେଇଥିବା ବ୍ୟବସାୟୀମାନଙ୍କୁ ପରାମର୍ଶ ଦେଇଛନ୍ତି ଖେଲୋ ଇଣ୍ଡିଆ ଦ୍ୱିତୀୟ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ମହାରାଷ୍ଟ୍ରର ପୁଣେଠାରେ ଆଜିଠାରୁ ଆରମ୍ଭ ହେଉଛି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ୍ ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶ୍ ଆଜି ଶିବାଜୀ ଛତ୍ରପତି କ୍ରୀଡ଼ା ପରିସରରେ ମଶାଲ୍ ପ୍ରଜ୍ୱଳନ ଉତ୍ସବରେ ଅଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନ୍ଫରେନ୍ଫି ମାଧ୍ୟମରେ ଏହି ଉସବରେ ଉଦ୍ବୋଧନ ଦେବେ

ଯୁବ ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ବିଜେତା ବନ୍ଧୁକ ଚାଳନା ପ୍ରତିଯୋଗୀ ମନୁ ଭାକର ସୌରଭ ଚୌଧୁରୀ ଏବଂ ଭାର ଉତ୍ତୋଳନକାରୀ କେରେମି ଲାଲ୍ରିନୁଙ୍ଗା ଏଥିରେ ଅଂଶଗ୍ରହଣ କରିବେ